ମୁଖ୍ୟ ପ୍ରଶାସକଙ୍କ ସହ ଜିଲ୍ଲାର ଉଚ୍ଚପଦସ୍ ଅଧିକାରୀ କୋଟିଆ ପଞାୟତ ଗସ୍ତ କରିଥିଲେ

ତେବେ ଶିକ୍ଷାନୁଷ୍ଷାନ ଓ ଦୋକାନବଜାର ଖୋଲା ରହିବା ସହ ଗାଡି ଚଳାଚଳ ମଧ ସ୍ୱାଭାବିକ ରହିଥିଲା

କେତେକ ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି

ଆହତ ଜଶକ ସମ୍ମୁକ୍ତ ବ୍ୟାଙ୍କର ଗ୍ରାହକ ବୋଲି ଜଣାପଡିଛି

ଲାଗି ଭୁବନେଶ୍ୱରର ଏକ ଘରୋଇ ହସପିଟାଲ୍ରେ ଭଉି କରାଯାଇଛି